ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି

ଉଭୟ ରାଜ୍ୟ ମଧରେ ପୁଶି ଆଲୋଚନା କରିବା ପାଇଁ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି

ଦୂଇ ରାଜ୍ୟ ମଧରେ ଆପୋଷ ଆଲୋଚନା ପାଇଁ ଏହା ଶେଷ ସ୍ବଯୋଗ ରହିଛି

ତେଣୁ ସଂଗଠନ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ ବୋଲି ଚେତାବନୀ ଦେଇଛି

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ପୁରୁଶା ସମ୍ୟଲପୁର କଟକ ରାସ୍ତାରେ ଭୁବନେଶ୍ୱର ଯାଉଥିବା ସମୟରେ ମହିଧରପୁର ନିକଟରେ ବିଧାୟକଙ୍ଙ ଗାଡ଼ି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା

ଏକ ବନ୍ଦ ଘରୁ ଦମ୍ମତିଙ୍କ ମୃତଦେହ ଉଦ୍ଧାର କରାଯାଇଛି

ଏହି ଘଟଶା ଲୋକଲୋଚନକୁ ଆସିବା ପରେ ସ୍ଚାନୀୟ ଅଞ୍ଞଳରେ ଚାଞ୍ଚଲ୍ୟ ଖେଳି ଯାଇଛି

ଏହି ଘଟଶାରେ ସଂପ୍ନକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି ସ୍ଚନାଯୋଗ୍ ଓଡ଼ିଶାରୁ ଚାଲାଣ ହେଉଥିବା ଏହି ବିସ୍କୋରକ ସାମଗ୍ରୀ ପଣ୍ଟିମବଙ୍ଗର ଉତ୍ତର ଚବିଶପ୍ରଗଶା ଜିଲ୍ଲାରୁ କବତ କରାଯାଇଛି ଘଟଶାରେ ଓଡ଼ିଶାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି

କାଳବୈଶାଖୀର ପ୍ରଭାବ କମିବା ସହ ଧୀରେଧୀରେ ପାଗରେ ପରିବର୍ଉନ ହୋଇଛି